ଭାରତ ଓ ପାକିସ୍ତାନ ମଧ୍ୟରେ ଆପୋଷ କଥାବାର୍ତ୍ତା କରିଆରେ ଏହାର ସମାଧାନ କରାଯିବ ବୋଲି ଶ୍ରୀ ମୋଦି କହିଛନ୍ତି

ପିଏମ୍ ଟ୍ରମ୍ପ କାଶ୍ମୀର ସଂକ୍ରାନ୍ତରେ ଭାରତ ଓ ପାକିସ୍ତାନ ମଧ୍ୟରେ ତୂତୀୟପକ୍ଷର ମଧ୍ୟସ୍ଥତା କଦାପି ଗ୍ରହଣୀୟ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଷ୍ଟ ଭାବେ କହିଛନ୍ତି ସେ କହିଛନ୍ତି ଆପୋଷ କଥାବାର୍ତ୍ତା କରିଆରେ ଦୁଇଦେଶ ମଧ୍ୟରେ ସବୃ ସମସ୍ୟାର ସମାଧାନ କରାଯିବ

ପ୍ରଧାନମନ୍ତ୍ରୀ କହିଛନ୍ତି ଉଭୟ ପଡୋଶୀ ଦେଶ ସେମାନଙ୍କର ସମସ୍ୟା ସଂକ୍ରାନ୍ତରେ ଆଲୋଚନା କରି ଏହାକୁ ସମାଧାନ କରିପାରିବେ ନିକଟ ଅତୀତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ସହ ଟେଲିଫୋନ୍ ଯୋଗେ କଥାବାର୍ତ୍ତା ବେଳେ ଉଭୟ ଦେଶ ଦାରିଦ୍ର୍ୟ ଓ ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଲୋକମାନଙ୍କର କଲ୍ୟାଣ ପାଇଁ ମିଳିମିଶି କାମ କରିବା ପାଇଁ ଆଗେଇ ଆସିବା ଉଚିତ୍ ବୋଲି ଶ୍ରୀ ମୋଦି ମତ ଦେଇଥିଲେ

ଆମେରିକା ରାଷ୍ଟ୍ରପତି ଡୋନାଲୁ ଟ୍ରମ୍ପ କହିଛନ୍ତି କାଶ୍ମୀର ଏକ ଦ୍ୱିପକ୍ଷ ପ୍ରସଙ୍ଗ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପଙ୍କ ମଧ୍ୟରେ କଥାବାର୍ତ୍ତା ସଂକ୍ରାନ୍ତରେ ବୈଦେଶିକ ସଚିବ ବିଜୟ ଗୋଖଲେ ସାମ୍ଭାଦିକମାନଙ୍କୁ କହିଛନ୍ତି ଉଭୟ ନେତାଙ୍କ ମଧ୍ୟରେ କାଶ୍ମୀର ପ୍ରସଙ୍ଗରେ କଥାବାର୍ତ୍ତା ହୋଇନାହିଁ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀଙ୍କର କୌଣସି କଥାବାର୍ତ୍ତା ହୋଇନଥିବା ସେ ସ୍ବଚନା ଦେଇଛନ୍ତି

ନ୍ତଆଦିଲ୍ଲୀରେ ଦଶମ ନଗରୀ ଗ୍ୟାସ୍ ବିତରଣ ନିଲାମ କାର୍ଯ୍ୟ ପାଇଁ ଶ୍ରଭାରମ୍ଭ କରି ଶ୍ରୀ ପ୍ରଧାନ ଏହା କହିଛନ୍ତି

ବିକ୍ରି ବୃଦ୍ଧି ପାଇଁ ଅଟୋଗୁଡ଼ିକୁ ସିଏନ୍କି କିଟ୍ ସହ ସଂଯୋଗ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି

ସେ କହିଛନ୍ତି ନବମ ଓ ଦଶମ ପର୍ଯ୍ୟାୟରେ ନଗରୀ ଗୁଡ଼ିକରେ ଗ୍ୟାସ୍ ବିତରଣ କ୍ଷେତ୍ରରେ ବଡ଼ଧରଣର ସଫଳତା ହାସଲ ହେବ

ଶ୍ରୀ ପ୍ରଧାନ କହିଛନ୍ତି ଭାରତ ହେଉଛି ବିଶ୍ୱରେ ତୃତୀୟ ସର୍ବବୃହତ୍ ଶକ୍ତି ଉପଭୋକ୍ତା ରାଷ୍ଟ୍ର ଏବଂ ଚଳିତ ଦଶନ୍ଧିରେ ମଧ୍ୟ ଏହା ଶ୍ରେଷ୍ଠ ଉପଭୋକ୍ତା ରାଷ୍ଟ୍ର ଭାବେ ରହିବ ସେ କହିଛନ୍ତି ସରକାର ନୀର୍ଭରଯୋଗ୍ୟ ଶସ୍ତା ନିରନ୍ତର ଓ ସମସ୍ତଙ୍କୁ ଉପଲବ୍ଧ ଯୋଗ୍ୟ ପ୍ରଦୃଷଣରହିତ ଇନ୍ଧନ ଯୋଗାଇ ଦେବାପାଇଁ ଲକ୍ଷ୍ୟ ରଖିଛନ୍ତି ତୋମାର ଏଗ୍ରିକଲଚର କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କୃଷି ଉତ୍ପାଦ କ୍ଷେତ୍ରରେ ବିକାଶ ପାଇଁ କୃଷକ ଓ ଗବେଷକ ମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଆହ୍ୱାନ ଜଶାଇଛନ୍ତି ଆକି ନୂଆଦିଲ୍ଲୀରେ କୃଷକମାନଙ୍କ ପାଇଁ ବୈଷୟିକ ଅଭିନବତା ଓ କୌଶଳ ସଂକ୍ରାନ୍ତ ଦୁଇଦିନିଆ ମାନସମନ୍ଥନ ଅଧିଶେନରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ତୋମାର ଏହା କହିଛନ୍ତି ଶ୍ରୀ ତୋମାର କହିଛନ୍ତି କୃଷକମାନଙ୍କୁ ନୂଆ କାରିଗରୀ ବିଦ୍ୟା ଓ ଆଧୁନିକ ଜ୍ଞାନକୌଶଳ ଆପଶେଇବାକୁ ପଡିବ ଏଥିପାଇଁ ସେମାନଙ୍କୁ ବାରମ୍ଭାର କୃଷି ବିଜ୍ଞାନୀ ଓ ସ୍ଥାନୀୟ କୃଷିବିଜ୍ଞାନ କେନ୍ଦ୍ରଗୁଡ଼ିକ ସହ ପରାମର୍ଶ କରିବାର ଆବଶ୍ୟକତା ରହିଛି

ଆଧୁନିକ କାରିଗରୀ ବିଦ୍ୟାକୁ ଆପଶେଇବା ପାଇଁ କୃଷକମାନଙ୍କୁ ଆହ୍ୱାନ ଜଣାଇ ଶ୍ରୀ ତୋମାର କହିଛନ୍ତି ଏହି ଦୁଇଦିନିଆ ଅଧିବେଶନରେ ଆଲୋଚନା ଓ ଶିକ୍ଷା ଦ୍ୱାରା କୃଷି କ୍ଷେତ୍ରରେ ନୃଆ ଉପାୟ ଅବଲମ୍ଭନ କରିବା ପାଇଁ କୃଷକମାନଙ୍କୁ ପ୍ରୋହାହନ ମିଳିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି

କୌଣସି ସ୍ଥାନରେ କିଛି ଅପ୍ରୀତିକର ଘଟଣା ଘଟିନାହିଁ

କିଛିଦିନ ପୂର୍ବରୁ ଶ୍ରୀନଗରର ସହରତଳି ଅଞ୍ଚଳରେ ଏହିପରି ପଥରଫିଙ୍ଗା ଘଟଣାରେ ଜଣେ ବାଳିକା ଗୁର୍ତ୍ତର ଭାବେ ଆହତ ହୋଇଥିଲେ

ପାର୍ଟିର ସଦର କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାୟାଦିକମାନଙ୍କୁ କହିଛନ୍ତି ଆସନ୍ତାମାସ ପହିଲାରୁ ଏହି ଅଭିଯାନ ଆରମ୍ଭ ହେବ

ହାଜତରେ ରଖି କେରା କରିବା ପାଇଁ ଆବଶ୍ୟକତା ରହିଥିବା ସିବିଆଇର ଦାବିକୁ ସ୍ୱତନ୍ତ୍ର ବିଚାରପତି ଅଜୟ କ୍ରମାର କୁହର ଗ୍ରହଣ କରିବା ପରେ ତାଙ୍କର ହାଜତ ମିଆଦକୁ ବୃଦ୍ଧି କରାଯାଇଛି ପୂର୍ବରୁ ଆଜି ପର୍ଯ୍ୟନ୍ତ ତାଙ୍କୁ ସିବିଆଇ ହାଜତରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ଆଜି ସେହି ସମୟ ସରିଯିବା ପରେ ତାଙ୍କୁ ପୁଣିଥରେ କୋର୍ଟରେ ହାଜର କରାଯାଇଥିଲା ରିଭାଇଜ୍ ଏସ୍ସି ଚିଦାମ୍ଘରମ ପ୍ରବର୍ଭନ ନିର୍ଦ୍ଦେଶାଳୟ ଦ୍ୱାରା ଆଇଏନ୍ଏକ୍ ମିଡିଆ କଳାଧନ ବୈଧ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାୟରମଙ୍କୁ ଗିରଫ ସୁରକ୍ଷାକୁ ସୁପ୍ରିମକୋର୍ଟ କାଲି ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କଳାଧନ ବୈଧ ମାମଲାରେ ତାଙ୍କ ପକ୍ଷରୁ ଆଗତ ଆଗୁଆ କାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଦ୍ୱାରା ପ୍ରତ୍ୟାଖ୍ୟାନ ନିଷ୍ପଭିକୁ ଚ୍ୟାଲେଞ୍ଜ କରି ଶ୍ରୀ ଚିଦାୟରମଙ୍କ ପକ୍ଷରୁ ଆଗତ ଆବେଦନ ଉପରେ କଷ୍ଟିସ ଆର୍ ବାନୁମତୀ ଓ ଏଏସ୍ ବୋପାନ୍ନାଙ୍କ ଖଣ୍ଡପୀଠ ଆସନ୍ତାକାଲି ଶୁଣାଶି କରିବେ ଶ୍ରୀ ଚିଦାୟରମଙ୍କ ଓକିଲ କପିଲ ଶିବଲ ଆଜି ଜବାବ ସୁଆଲ ସମ୍ପର୍ଷ୍ଣ କରିବା ପରେ କହିଛନ୍ତି ଆସନ୍ତାକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପାଖରେ ସେ ରିଜଏଣ୍ଡର ସତ୍ୟପାଠ ଦାଖଲ କରିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସଲିସିଟର ଜେନେରାଲ ତ୍ରୁଷାର ମେହେତା ଆସନ୍ତାକାଲି ଯୁକ୍ତି ଉପସ୍ଥାପନ କରିବେ ବୋଲି କହିବାରୁ କାଲି ମଧ୍ୟାହୁରୁ ଶୁଣାଣି ଆରମ୍ଭ କରିବାକୁ ଖଣ୍ଡପୀଠ ସମୟ ଧାର୍ଯ୍ୟ କରିଛନ୍ତି ୟୁଏସ୍ ଓପନ ଚଳିତ ଋତୁର ଶେଷ ଗ୍ଲାଣ୍ଡସ୍ଲାମ ୟୁଏସ୍ ଓପନ ଟେନିସ ପ୍ରତିଯୋଗିତା ଆଉ ଅଞ୍ଚସମୟ ପରେ ନ୍ୟୁୟର୍କରେ ଆରମ୍ଭ ହେବ